ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ରାଜ୍ୟ ସରକାରଙ୍କଠାରୁ ସବିଶେଷ ବିବରଣୀ ମିଳିବା ପରେ କାମ ଆଗକୁ ବଢ଼ିବା ପରିପ୍ରେଷୀରେ ମୁଖ୍ୟମନ୍ତୀ ଏହାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକୀୟ କାର୍ଯ୍ୟାନୁଷାନ ନେବାକୁ ସେ ଏହି ପତ୍ରରେ ଅନୁରୋଧ କରିଛନ୍ତି

ଏହାଛଡ଼ା ମାଲକାନଗିରିଠାରେ ମଧ୍ଧ ଆୟୋଜିତ ଉହବରେ ବକ୍ତାମାନେ ବୃଷରୋପଣ ଉପରେ ଗୁରୁତ୍ୱାରୋପ କରିଛନ୍ତି

କିଲ୍ଲା ଯୁବ ମୋର୍ଚା ସଭାପତି ମାନସ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଯୁବ ସଂଗଠନକୁ ଅଧିକ ସକ୍ରିୟ ଓ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା

ଆଜି ଜିଲ୍ଲା ଦୌରାଜଜ୍ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି